କହିଲେ ଓଡ଼ିଶା ହେବ ଭାରତର ପେଟ୍ରୋଲିୟମ୍ ହବ୍

ଏବଂ ରାଜ୍ୟରେ ଶୀତଲହରୀ ଜାରି

'ପୂର୍ବୋଦୟରୁ ପୂର୍ବାଞ୍ଚଳର ବିକାଶ ଉନ୍ନତ ଭାରତର ଲକ୍ଷ୍ୟ

ଏହାବ୍ୟତୀତ ପ୍ରଧାନମନ୍ତୀ ଉର୍ଜାଗଙ୍ଗ

ସେ କହିଛନ୍ତି ଯେ କେନ୍ଦରେ ଥିବା ପୂର୍ବ ସରକାରଙ୍କ ତୁଳନାରେ ବର୍ତ୍ତମାନର ସରକାର ପ୍ରତ୍ୟେକ ଷେତ୍ରରେ ପାଞଗୁଣ ଅଧିକ ସହାୟତା ଦେଉଥିବା ବେଳେ ରାଜ୍ୟର ବିକାଶ କାହିଁକି ଘଟୁନାହିଁ

ଆଇଆଇଟିରେ ଅନୁଷ୍ବିତ ଉହବରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି କରିଥିଲେ

ଦର୍ଶନ ପରେ କେସିଆର୍ ଭୁବନେଶ୍ୱର ଆସ ପଣ୍ଟିମବଙ୍ଗ ଗସ୍ତ କରିଥିଲେ

ରାକଧାନୀ ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚଗୁଡ଼ିକୁ ଏଥପାଇଁ ସୁସଜିତ କରାଯାଇଛି

ଏହି ମାମଲାକୁ ରାଜ୍ୟ କ୍ରାଇମବ୍ରାଞ ତଦନ୍ତ କରି କୋର୍ଟରେ ଅଭିଯୁକ୍ତମାନଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲେ

କାଲୁଆ ପନବରେ ସବୁଠି ଜନଜୀବନ ଅସ୍ତବ୍ୟସ୍ତ